ଆସନ୍ତାକାଲି ବିଦ୍ୟାଳୟ ବନ୍ଦ ରହିବ କି ନାହିଁ ଆଜି ନିଷ୍ବତ୍ତି ନିଆଯିବ ବୋଲି ସଚିବ କହିଛନ୍ତି ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଆକି ବନ୍ଦ ରହିବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

କିଲ୍ଲାର ଯୁବବର୍ଗଙ୍କୁ ଜିଲ୍ଲାର ସମସ୍ତ ଖାଲିଥିବା ପଦବୀରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି ପୂର୍ବରୁ ମଞ ପକ୍ଷରୁ ବିଭିନୁ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ଏହି ବନ୍ଦ ଡାକରା ଫଳରେ ସକାଳୁ ଯାନବାହନ ଚଳାଚଳ ବନ୍ଦ ରହିଛି

ଏଥିଲାଗି ଶ୍ରୀମନ୍ଦିର ପ୍ରଶାସକଙ୍କ ନେତୂତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀକୀଉଙ୍କ ଶ୍ରୀଅଙ୍ଗ ଲାଗି ମାଳମାହାର୍ଦ୍ଦ ନେଇ ଗତକାଲି ନୟାଗଡ ଅଭିମୁଖେ ଯାଇଛନ୍ତି

ଏହି ଅବସରରେ ରାକ୍ୟର କ୍ରୀଡ଼ା କଳା ସାହିତ୍ୟ ଓ ସଂସ୍କୃତିକୁ ଉହାହିତ କରିବା ପାଇଁ ରାକ୍ୟର ଆଠଟି ଅଗ୍ରଣି ଅନୁଷ୍ଠାନ ସହ ସାଂସ୍କୃତିକ ବୁଝାମଶାପତ୍ର ସ୍ୱାକ୍ଷରିତ ହେବା ସହ ପଦ୍କଶ୍ରୀ ମନୋଜ ଦାସଙ୍କୁ ନାଲକୋ ଲାଇଫ୍ ଟାଇମ୍ ଆଚିଭ୍ମେଣ୍କ ସମ୍ମାନ ପ୍ରଦାନ କରରାଯାଇଥିଲା ପକ୍ଷୀ ଗଣନା ଭିତରକନିକାର ପକ୍ଷୀ ଗଣନା ଶେଷ ହୋଇଛି ଗତବର୍ଷ ତୁଳନାରେ ଏବର୍ଷ ପକ୍ଷୀଙ୍କ ସଂଖ୍ୟା କମିଛି ବୋଲି ଜଶାପଡ଼ିଛି

ମାଲ୍ୟବନ୍ତ ମାଲକାନଗିରି ଜିଲ୍ଲାର ଲୋକ ମହୋସ୍ବ ମାଲ୍ୟବନ୍ତ ମହୋସ୍ବ ନିମନ୍ତେ ଗୋବିନ୍ଦପାଲ୍ଲୀଠାରେ ସାଇକେଲ ପ୍ରତିଯୋଗୀତାର ଶୁଭାରମ୍ୟ ହୋଇଛି

ଯେଉଁ ଦେଶର ସଂସ୍କୃତି ଯେତେ ବିକଶିତ ସେ ଦେଶ ସେତେ ଉନ୍ନତ ବୋଲି ସେ ମତବ୍ୟକ୍ତ କରିଥିଲେ